ଆଜି ବିଜେପି କର୍ମୀମାନେ ରାକଧାନୀ ଭୁବନେଶ୍ୱରରେ ରାକଭବନ ଆଗରେ ପ୍ରତିବାଦ ସଭା କରିଛନ୍ତି

ବାଧ୍ୟତାମ୍ଳକ ଅବସର ରାଜ୍ୟ ସରକାରଙ୍କ ପକ୍ଷରୁ ପୁଶି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମ୍ଳକ ଅବସର ଦିଆଯାଇଛି

ଚଉଦବର୍ଷ ପୂରିବା ପୂର୍ବରୁ ମାନସିକ ସମସ୍ୟା ଦେଖାଯାଉଥିବା ଏକ ଅଧ୍ୟୟନରୁ କଣାପଡ଼ିଛି ମାନସିକ ସମସ୍ୟା ଯୋଗୁଁ ବାର୍ଷିକ ଆଠଲକ୍ଷ ମଣିଷ ଆତୁହତ୍ୟା କରୁଛନ୍ତି

ଏହାର ଚିକିହା ପାଇଁ ଯଥେଷ୍ ସଂଖ୍ୟକ ଚିକିହକ ଓ ସେବକ ସେବିକା ନାହାନ୍ତି

ଚାଲିଛି ମା ଦୁର୍ଗାଙ୍କ ମେଲାଶି ପର୍ବ

କାଲିଠାରୁ କଟକ ଦେବୀଗଡ଼ାରେ ଅସ୍ତାୟୀ ପୋଖରୀ ବ୍ୟବସ୍ରା କରାଯାଇ ସେଠାରେ ମୂର୍ଭି ବିସର୍ଜନ କରାଯାଉଛି

କାଲିଠାରୁ ଆର ହୋଇଥିବା ଭସାଣ ଉହବ ବର୍ଉମାନ ସୁଦ୍ଧା ଜାରି ରହିଛି ଆଜି ଅପରାହ୍ବ ସୁଦ୍ଧା ଭସାଣ ଶେଷ ହେବା ସମ୍ଭାବନା ରହିଛି ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ତାୟୀ ପୋଖରୀ ନିର୍ମାଣ କରାଯାଇ ମୂର୍ତି ବିସର୍ଜନ କରାଯାଇଛି

ବିସର୍ଜନ ବେଳେ ପାଶିରେ ବୁଡ଼ି ଜଶେ ଯୁବକଙ୍କର ମୃତ୍ୟୁ ହୋଇଛି ମୃତକଜଶଙ୍କ ହେଉଛନ୍ତି ଭଦ୍ରକ ଭଣ୍ତାରୀପୋଖରୀ ଥାନା ଅନ୍ତର୍ଗତ ରାହାଶିଆ ଗାଁର

ତାଙ୍କୁ ଲାଇଫ୍ ଗାର୍ଡ କର୍ମଚାରୀମାନେ ସ୍ବରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଛନ୍ତି

ଏହି ସମୟରେ ସେ ରିଫ୍ କରେକ୍ରେ ଭାସିଯାଇଥିଲେ ତୁରନ୍ତ ଦୁଇଜଶ ଲାଇଫ ଗାର୍ଡ କର୍ମଚାରୀ ପାଶିକ୍ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ